ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦିଲ୍ଲୀରେ ସାକ୍ଷାତ୍ ପରେ ବରିଷ୍ଠ କଂଗ୍ରେସ ନେତା କ୍ୟୋତିରାଦିତ୍ୟ ସିନ୍ଧିଆ ଦଳର୍ ଇସ୍ତଫା ପ୍ରଦାନ କରିଚ୍ଚନ୍ତି

ଭାରତ ନେତୃତ୍ୱ ନେଉଛନ୍ତି ପିଭି ସିନ୍ଧ ସିନ୍ଧିଆ ରିଜାଇନ୍ସ ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବରିଷ୍ଣ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦର୍ ଇସ୍ତଫା ଦେଇଛନ୍ତି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

ଅପରପକ୍ଷରେ ଶୀ ସନ୍ଧିଆଙ୍କ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର୍ ବହିଷ୍କାର କରାଯାଇଥବା କଂଗେସ ପକ୍ଷର୍ କୁହାଯାଇଛି ଆଜି ସକାଳେ ଶୀ ସିନ୍ଧିଆ ନ୍ନଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ସାକ୍ଷାତ୍ ଆଲୋଚନା କରିବା ପରେ ଏହି ନିଷ୍ପଭି ନେଇଥିବା ଜଣାପଡ଼ିଛି

ଇତିମଧ୍ୟରେ ସମାଜବାଦୀ ପାର୍ଟି ବିଧାୟକ ରାଜେଶ ଶୁକ୍ଲା ବହୁଜନ ସମାଜ ପାର୍ଟି ବିଧାୟକ ସଞ୍ଜୀବ୍ କୁଶ୍ୱାହା ଭୋପାଳଠାରେ ବରିଷ୍ଣ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଛନ୍ତି ବୈଠକ ପରେ ଶ୍ରୀ ଚୌହାନ କହିଛନ୍ତି ହୋଲି ଅବସରରେ ଏହା ଏକ ସାକ୍ଷାତ୍ ଆଲୋଚନା ଥିଲା ଏହି ବୈଠକରେ ରାଜନୀତି ବିଷୟରେ କୌଣସି ଆଲୋଚନା ହୋଇ ନାହିଁ କିଷାନ୍ ରେଲ୍ କିଷାନ ରେଲ୍ର ଉନ୍ନତୀକରଣ ଉପରେ କାର୍ଯ୍ୟ କରିବାକୁ ସରକାର ଏକ କମିଟି ଗଠନ କରିଛନ୍ତି ଏଥିରେ କୃଷି ଏବଂ ରେଳ ମନ୍ତଶାଳୟର ପ୍ରତିନିଧି ରହିଛନ୍ତି ଗତ ସପ୍ତାହରେ ଲୋକସଭାରେ ଏକ ପ୍ରଶ୍ୱର ଲିଖିତ ଉତ୍ତର ଦେଇ ରେଳମନ୍ତ୍ରୀ ପିୟୁଷ ଗୋୟେଲ୍ କହିଛନ୍ତି ଏକ୍ୱପ୍ରେସ୍ ଏବଂ ମାଲବାହୀ ଟ୍ରେନ୍ଗୁଡ଼ିକରେ ଥଶ୍ୟା କୋଚ୍ ରହିବ ଯାହାଦ୍ୱାରା ନଷ୍ଟ ହେଉଥିବା ଗୁଡ଼ିକୁ ସଂରକ୍ଷିତ ରଖାଯାଇପାରିବ ମନ୍ତ୍ରୀ କହିଛନ୍ତି ଅବ୍ୟବହୃତ ରେଳବାଇ ଜମିଗୁଡ଼ିକରେ ସୋଲାର ପ୍ୟାନେଲ୍ ଲଗାଯିବାର ମଧ୍ୟ ରେଳବାଇର ଯୋଜନା ରହିଛି

ବେସରକାରୀ ଟ୍ରେନ୍ ଅପରେଟର୍ମାନଙ୍କୁ ଆବଶ୍ୟକ ନିୟମ ଓ ସର୍ଭ ସମ୍ପର୍କରେ ଉପଦେଶ ଦେବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଚିବମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ଲୋକସଭାରେ ରେଳମନ୍ତ୍ରୀ ପିୟୁଷ ଗୋୟେଲ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ସ୍ବଚନା ଦେଇଛନ୍ତି

ଏନେଇ ନୀତି ଆୟୋଗ ଏବଂ ରେଳବାଇ ୱେବ୍ ସାଇଟ୍ ମାଧ୍ୟମରେ ସମ୍ପୂକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କଠାରୁ ମତାମତ ଲୋଡ଼ାଯାଇଛି ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ରେଳବାଇର ଯାତ୍ରୀବାହୀ ଟ୍ରେନ୍ କୌଣସି ବେସରକାରୀ ଟ୍ରେନ୍ ଅପରେଟର୍ମାନଙ୍କଦ୍ୱାରା ପରିଚାଳିତ ହେଉ ନାହିଁ ବୋଲି ଶ୍ରୀ ଗୋୟେଲ୍ କହିଛନ୍ତି ହୋଲି ରଙ୍ଗର ପର୍ବ ହୋଲି ଆଜି ସମଗ୍ର ଦେଶରେ ପାଳିତ ହେଉଛି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 ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଲି ଉପଲକ୍ଷେ ଜନସାଧାରଣଙ୍କୁ ଅଭିନନ୍ଦନ କ୍ଷଣାଇଛନ୍ତି ଉତ୍ତର ପ୍ରଦେଶରେ ଉହାହ ଓ ଉଦ୍ଦୀପନା ମଧ୍ୟରେ ହୋଲି ପର୍ବ ପାଳନ କରାଯାଇଛି ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ସହ ଶାନ୍ତିପୂର୍ଣ୍ଣ ଭାବେ ଏହି ଉତ୍ସବ ପାଳନ ଲାଗି ପ୍ରଲିସ୍ ପକ୍ଷର୍ ବ୍ୟାପକ ବନ୍ଦୋବସ୍ତ କରାଯାଇଛି

ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନ୍ କହିଛନ୍ତି ଚଳିତ ମାସରେ ସରକାରଙ୍କ ପକ୍ଷରୁ ଆୟୋକିତ ହେବାକୁ ଥିବା ସମସ୍ତ ସର୍ବସାଧାରଣ ସମାରୋହକୁ ବାତିଲ୍ କରାଯାଇଛି ସେହିଭଳି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ସ୍କୁଲ୍ରେ ପାଠପଡ଼ା ଏବଂ ପରୀକ୍ଷାକୁ ବାତିଲ୍ କରାଯାଇଥିବାବେଳେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି କ୍ୱହାଯାଇଛି ମହାରାଷ୍ଟ୍ରରେ ପୁଣେର ଡିଭିଜନାଲ୍ କମିଶନର୍ ଦୀପକ ମାହିଶେଖର କହିଛନ୍ତି ସେଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଦୁଇ ଜଣ ବ୍ୟକ୍ତି ବର୍ତ୍ତମାନ ନାଇଡୁ ଚିକିହାଳୟର ସ୍ୱତନ୍ତ ପୂଥକୀକରଣ ଓ୍ୱାର୍ଡ଼ରେ ଚିକିହିତ ହେଉଛନ୍ତି ଏବଂ ସେମାନଙ୍କର ଅବସ୍ଥା ସ୍ଥିର ରହିଛି

ଅନ୍ୟପକ୍ଷରେ କରୋନା ଭ୍ରତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମଣିପୁର ସେକ୍ଟରରେ ଥିବା ଭାରତ ମ୍ୟାମାର ଆନ୍ତର୍ଜାତିକ ସୀମାକୁ ମଣିପୁର ସରକାର ବନ୍ଦ୍ ରଖିଛନ୍ତି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

ସେ କହିଛନ୍ତି ଇତିହାସର ପ୍ରଥମ ବିଶ୍ୱବ୍ୟାପୀ ମହାମାରୀ ଭାବରେ ଏହାକ୍ର ବିଭିନ୍ନ ଦେଶର ସରକାର ବାଣିକ୍ୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷମାନେ ନିୟନ୍ତ୍ରଣ କରିବାକୁ ସାମ୍ଭିହିକ ପ୍ରୟାସ କରୁଛନ୍ତି

ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟେଲ୍ ଏହି ସ୍ଚଚନା ଦେଇଛନ୍ତି ସେ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ବିକାଶ ଲାଗି ସରକାରଙ୍କ ପକ୍ଷରୁ ନିଆଯାଉଥିବା କେତେକ ପଦକ୍ଷେପ ମଧ୍ୟର୍ ଏଫ୍ଡିଆଇ ହେଉଛି ଅନ୍ୟତମ

ଏହା ମାଧ୍ୟମରେ ଭାରତରେ ପୁଞ୍ଜିନିବେଶ ଲାଗି ବିଦେଶୀ କମ୍ପାନୀଗ୍ରଡିକ ଆକ୍ଷ୍ଟ କରାଯାଇଥିଲା

ତେବେ ପରିବାରର ମୁଖିଆ ରାଜ୍ ସିଂହ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ମାତ୍ର ସେ ଏଥିରେ ଗୁରୁତର ଆହତ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ତ୍ତି କରାଯାଇଛି

ବ୍ୟାଡ୍ମିଣ୍ଟନ ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ଆତଙ୍କ ଦେଖାଦେଇଥିବା ସତ୍ତ୍ୱେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଖେଳାଳୀମାନେ ଆସନ୍ତାକାଲି ଇଂଲଣ୍ଡ୍ର ବର୍ମିଙ୍ଗ୍ହାମ୍ଠାରେ ଆରମ୍ଭ ହେବାକୁ ଥିବା ଅଲ୍ ଇଂଲଣ୍ଡ୍ ଚାମ୍ପିୟନ୍ସିପ୍ରେ ନିଜର ଦକ୍ଷତା ପ୍ରଦର୍ଶନ କରିବାପାଇଁ ପ୍ରସ୍ତୁତ ଅଛନ୍ତି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 ଏହି ଚାମ୍ପିୟନ୍ସିପ୍ରେ ସିନ୍ଧୁଙ୍କ ବ୍ୟତୀତ ସାଇନା ନେହୱାଲ୍ କିଦାୟୀ ଶ୍ରୀକାନ୍ତ ବି ସାଇ ପ୍ରଣୀତ୍ ଅଶ୍ୱିନୀ ପୁନାପ୍ୱା ଏନ୍ ସିକି ରେଡ୍ଗୀ ଓ ପ୍ରଣବ ଜେରି ଚୋପ୍ରା ମଧ୍ୟ ଅଂଶଗ୍ରହଣ କରୁଛନ୍ତି

ଆଜି ଜୋର୍ଡ଼ାନ୍ର ଅମନ୍ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଦ୍ୱିତୀୟ ସିଡ୍ ତଥା ଦୁଇ ଥରର ବିଶ୍ୱ ବ୍ରୋଞ୍ ପଦକ ବିଜେତା କାଜାଖସ୍ତାନର ଆବ୍ଲେଇଖାନ ଝୁସୁପୋଭ୍ଙ୍କୁ ପରାସ୍ତ କରିଥିଲେ